ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସହ ଜାପାନ ଭାରତ ଓ ଆମେରିକା କେଏଆଇ ମଧ୍ୟରେ ତ୍ରିସ୍ତରୀୟ ଆଲୋଚନା କରିଛନ୍ତି ଶ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ଏବଂ ଅନେକ ବିଶ୍ୱପ୍ରସଙ୍ଗ ଉପରେ ଆଲୋଚନା ହୋଇଛି

ଏହି ଅବସରରେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ବିଶ୍ୱସ୍ତରୀୟ ତୈଳ ମୂଲ୍ୟ ସ୍ଥିର ରହିବ ବୋଲି ଆମେରିକା ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତରେ କୋଟି କୋଟି ଉପଭୋକ୍ତା ରହିଥିବାରୁ ଉଭୟ ଦେଶ ମଧ୍ୟରେ ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି ପ୍ରଧାନମନ୍ତ୍ରୀ ବ୍ରିକ୍ସ ରାଷ୍ଟ୍ରସମ୍ବହ ସହ ମଧ୍ୟ ଅଣଆନ୍ରଷ୍ଠାନିକ କଥାବାର୍ତ୍ତା କରିଛନ୍ତି ବ୍ରାଜିଲ୍ ରୁଷିଆ ଭାରତ ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରକ୍ସ ରାଷ୍ଟ୍ରସମ୍ଭହ ଗଠିତ ହୋଇଛି ଏହି ବୈଠକରେ ନେତାମାନେ ବିଶ୍ୱ ଅର୍ଥନୀତି ସମ୍ମଖୀନ ହେଉଥିବା ବିଭିନ୍ନ ସମସ୍ୟାଗ୍ରଡ଼ିକ ଉପରେ ଆଲୋଚନା କରିଥିବାର ଜଣାପଡ଼ିଛି ବ୍ରାଜିଲ୍ ରାଷ୍ଟ୍ରପତି ଜାୟର୍ ବୋଲୋସୋନାରୋ ରୃଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଚୀନ୍ ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମପୋସାଙ୍କ ସହ ସନ୍ତାସବାଦ ବିପଦ ସଂକ୍ରାନ୍ତରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭାବ ଆଦାନ ପ୍ରଦାନ କରିଛନ୍ତି ବ୍ରିକୁର ଅଣଆନ୍ଦ୍ରଷ୍ଠାନିକ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ହେଉଛି ମାନବ ସଭ୍ୟତା ପ୍ରତି ସବ୍ରଠାର୍ଚ ବଡ଼ ବିପଦ ପ୍ରଧାନମନ୍ତ୍ରୀ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲ୍ମନ୍ ଅବୁଦ୍ରଲ୍ଅକିଜ୍ ଅଲ୍ସୌଦ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ କାଏ ଇନ୍ଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି

ଏହି ବୈଠକରେ ରୂଷ୍ ରାଷ୍ଟ୍ରପତି ଭ୍ରାଦିମିର୍ ପୁତିନ ଚୀନ୍ ନେତା ଷି ଜିନ୍ପିଙ୍ଗ୍ ଯୋଗ ଦେଇଥିଲେ

ଶ୍ରୀ ମୋଦି କର୍ମାନୀ ଚାନ୍ସେଲର୍ ଆଞ୍ଜେଲା ମର୍କେଲ୍ଙ୍କୁ ସାକ୍ଷାତ୍ କରି ଭାରତ ଜର୍ମାନୀ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଓ କୃତ୍ରିମ ଗୁଇନ୍ଦା ଇ ମୋବିଲିଟି ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ବିତର୍କରେ ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଯେଉଁମାନେ ଦେଶକ୍ତ ଭାଗ ଭାଗ କରିବାକୁ ଚାହୁଁଛନ୍ତି ସେମାନେ କାଣି ରଖିବା ଉଚିତ କାତୀୟ ନିରାପତ୍ତା ନାଗରିକମାନଙ୍କ ନିରାପତ୍ତା ଏବଂ ସୀମା ସ୍ୱରକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କର ପ୍ରଥମ କାମ

ଜନ୍ମୁ ଓ କାଶ୍ମୀରର ପ୍ରଗତି ପାଇଁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଥିବା ଦର୍ଶାଇ ରାଜ୍ୟରେ ଚାଲିଥିବା ଉନ୍ନୟନମ୍ରଳକ କାର୍ଯ୍ୟ ସଂକ୍ରାନ୍ତରେ ଶ୍ରୀ ଶାହା ସ୍ବଚନା ଦେଇଛନ୍ତି ବିତର୍କ ଆରମ୍ଭ କରି ଆର୍ଏସ୍ପିର ଏନ୍କେ ପ୍ରେମଚନ୍ଦ୍ରନ୍ ରାଷ୍ଟ୍ରପତି ଶାସନ ପ୍ରସ୍ତାବକ୍ର ବିରୋଧ କରିଥିଲେ କିନ୍ତ୍ର ସଂରକ୍ଷଣ ବିଲ୍ ପ୍ରତି ସମର୍ଥନ ଜଣାଇଥିଲେ କଂଗ୍ରେସର ମନୀଷ୍ ତିୱାରୀ ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରସ୍ତାବକୃ ବିରୋଧ କରିଥିଲେ ଓ ସଂରକ୍ଷଣ ବିଲ୍ ପ୍ରତି ସମର୍ଥନ ଜଣାଇଥିଲେ ସେ କହିଥିଲେ କଂଗ୍ରେସ ବିଭିନ୍ନ ସମୟରେ ଏକ ପ୍ରଗତିଶୀଳ ରାଜ୍ୟ ପ୍ରଦାନ କରିଆସିଛି ଆର୍ଏସ୍ ଫୁଡ୍ଗ୍ରେନ୍ସ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ୍ କହିଛନ୍ତି ଜାତୀୟ ସ୍ତରରେ ଖାଦ୍ୟଶସ୍ୟ ମହକୁଦ୍ ପାଇଁ କେନ୍ଦ୍ରୀୟ ପୁଲ୍ରେ ଯଥେଷ୍ଟ କ୍ଷମତା ରହିଛି

ଆବଶ୍ୟକତା ଅନ୍ଦଯାୟୀ ଗୋଦାମ ଘର ଓ ପଣ୍ୟଗାର ନର୍ମାଣ ପାଇଁ ସରକାର ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କର୍ଚ୍ଛନ୍ତି ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଲୋକପ୍ରିୟ ମନ୍ କୀ ବାତ୍ ରେଡ଼ିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ପୁନଃ ଆରମ୍ଭ କରିବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ସେ ପ୍ରଥମ ଥରପାଇଁ ଦେଶ ଓ ବିଦେଶର ଲୋକମାନଙ୍କୁ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଯାଉଛନ୍ତି ଏକଦା ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନେ ପରୀକ୍ଷାଜନିତ ଚାପର ମୁକାବିଲା କିପରି କରିପାରିବେ ତାହା କହିଥିଲେ ଆମର ଚଣ୍ଡୀଗଡ଼ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ଭା ପଞ୍ଜାବ ଚଣ୍ଡୀଗଡ଼ ଓ ହରିୟାଣାରେ ବିଶେଷ ଆଦୂତ ଲାଭ କରିଥିଲା ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାପାଇଁ ସୁଯୋଗ ପାଇଥିବା କେତେକ ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କ ସହ ଆମ ସମ୍ଭାଦଦାତା କଥାବାର୍ତ୍ତା କରିଥିବା ଜଣାଇଛନ୍ତି ଏଲ୍ଏସ୍ ପଲ୍ୟସନ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ଭନ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଆସନ୍ତାବର୍ଷରୁ ସାରା ଦେଶରେ ବିଏସ୍ ସିକ୍କ ପ୍ରଦ୍ଷର ନିୟମ କାର୍ଯ୍ୟକାରୀ କରାଯାଇପାରିଲେ ଯାନବାହନରୁ ସୃଷ୍ଟି ହେଉଥିବା ପ୍ରଦ୍ୱଷଣ ବହୁମାତ୍ରାରେ ହ୍ରାସ ପାଇବ ଲୋକସଭାରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ଶ୍ରୀ ଜାବ୍ଡେକର କହିଛନ୍ତି ଆସନ୍ତାବର୍ଷରୁ ବିଏସ୍ ସିକୁ ନିୟମ ପାଳନ କର୍ତ୍ତିବା ଯାନଗୁଡ଼ିକ ଉପଲହ୍ଧ ହେବ

ସେ କହିଛନ୍ତି ଗଙ୍ଗାନଦୀ ଓ ଏହା ଶାଖା ନଦୀଗୁଡ଼ିକ୍ ମିଶନ୍ ଡାଞ୍ଚାରେ ସଫେଇ କରାଯିବ

ସାମାଜିକ ଗଣମାଧ୍ୟମ କରିଆରେ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟଗୁଡ଼ିକଦ୍ୱାରା ସ୍ନୁଷ୍ଟି ହେଉଥିବା ଆହ୍ୱାନର ବହୁପାକ୍ଷିକ ମୁକାବିଲା କରିବାପାଇଁ ଭାରତ ଗୁରୁତ୍ୱ ଆରୋପ କରିଛି ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି କେ ନାଗରାଜ ନାଇଡୁ କହିଛନ୍ତି ଧାର୍ମିକ ବିଦ୍ୱେଷବାଦ ଜାତିବାଦ ଅସହିଷ୍ଠୁତା ଏବଂ ବିଦେଶୀମାନଙ୍କ ପ୍ରତି ଘୂଣାଭାବ ଦିନକୁ ଦିନ ସମାଜରେ ବସା ବାନ୍ଧୁଥିବା ବିଷୟ ପ୍ରତି ଭାରତର ଉଦ୍ବେଗ ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି କାରିଗରି ବିଦ୍ୟାର ବିକାଶ ଯୋଗୁଁ ସାମାଜିକ ଗଣମାଧ୍ୟମ ଭଳି ମଞ୍ଚଗୁଡ଼ିକରେ ବିଶ୍ୱକୁ ଆନ୍ତଃସଂଯୋଗ କରାଯାଇପାରୁଥିବା ଦୃଷ୍ଟିରୁ ଏହିସବୁ ମାନବ ସଭ୍ୟତା ବିରୋଧି କାର୍ଯ୍ୟକଳାପ ମୁଣ୍ଡ ଟେକିବାରେ ଲାଗିଛି ବିଦ୍ୱେଷଭାବ କ୍କାତିବାଦ ଓ ଘୁଣା ଆଦିର ମୁକାବିଲା ସଂକ୍ରାନ୍ତ ଜାତିସଂଘ ସାଧାରଣ ପରିଷଦର ଅଶଆନୁଷ୍ଠାନିକ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ସନ୍ତାସବାଦୀମାନେ ଖୋଲାଖୋଲି ଭାବେ କିମ୍ବା ପରିଚୟ ଗୁପ୍ତ ରଖି ସାମାଜିକ ଗଣମାଧ୍ୟମରେ ଯୁବକମାନଙ୍କୁ ପ୍ରଲୋଭିତ କରି ମୌଳବାଦ ଆଡ଼କୁ ଆକର୍ଷିତ କରୁଛନ୍ତି ଏ ଦୃଷ୍ଟିରୁ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ ଉପଯୋଗକାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ନିୟମ କାନୁନ୍ ପାଳନ ଦିଗରେ ପ୍ରତିଶ୍ରତିବଦ୍ଧତା ପାଳନ ବିଷୟ ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି

ତେଣେ ମହାରାଷ୍ଟ୍ରର ମୁମ୍ଭାଇ ସମେତ ଆଖପାଖ ଅଞ୍ଚଳ ଦୀର୍ଘଦିନ ଶୁଷ୍କ ରହିଲା ପରେ ପ୍ରବଳ ବର୍ଷା ହୋଇଥିବାର ଖବର ମିଳିଛି

ପଏଣ୍ଟ ତାଲିକାରେ ଦକ୍ଷିଣ ଆଫ୍ରିକା ନବମ ସ୍ଥାନରେ ରହିଥିବାରୁ ଟୁର୍ଣ୍ଣାମେଷ୍ଟ୍ରୁ ବାହାର ହୋଇଯାଇଥିଲାବେଳେ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଥିବାର୍ତ ସେମିଫାଇନାଲ୍କୁ ଯିବାକୁ ଯିବାପାଇଁ ଆଶା ରଖିଛି